ଅର୍ଥମନ୍ତ୍ରଣାଳୟ ରାଜ୍ୟରେ ରିଲିଫ ସାମଗ୍ରୀ ଉପର୍ ମୌଳିକ ବର୍ହଶ୍ରଳ୍କ ଏବଂ ଆଇଜିଏସ୍ଟି ଉଠାଇ ଦେଇଛନ୍ତି

କେରଳ ଫୁଡ କେନ୍ଦ୍ର ସରକାର କହିଛନ୍ତି କେରଳର ଭୟଙ୍କର ବନ୍ୟା ଏକ ମହାବିପର୍ଯ୍ୟୟ ବୋଲି ସରକାର ବିବେଚନା କରୁଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରଣାଳୟର ଜଣେ ଅଫିସର କହିଛନ୍ତି କେରଳରେ ଯେଉଁ ମାତ୍ରାରେ ବନ୍ୟାଓ ଭ୍ରସ୍କଳନ ହୋଇଛି ଏହାକୁ ମହା ବିପର୍ଯ୍ୟୟ କୁହାଯିବ

ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ କେରଳ ବନ୍ୟାବିପନ୍ନ ମାନଙ୍କ ପାଇଁ ମୁକ୍ତ ହସ୍ତରେ ଦାନ କରିବାକୁ ପାର୍ଲ୍ୟାମେଣ୍ଟ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେରଳରେ ବନ୍ୟା ରିଲିଫ ପାଇଁ ଆମଦାନୀ କରାଯାଉଥିବା ଓ ଯୋଗାଇ ଦିଆଯାଉଥିବା ସାମଗ୍ରୀ ଗୁଡ଼ିକ ଉପରେ ଆଇଜିଏସ୍ଟି ଓ ମୌଳିକ ବର୍ହିଶୁଳ୍କ ଛାଡ କରିବାକୁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଏହି ଦୁର୍ଦ୍ଦନରେ ଦେଶ କେରଳ ପଛରେ ଛିଡା ହୋଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଡିଜିସିଏ କେରଳକୁ ବିମାନ ଯାତ୍ରା ପାଇଁ ଭଡ଼ା ଉପରେ ତୀକ୍ଷ୍ମ ନଜର ରଖିଛି ଦେଶର ବିଭିନ୍ନ ଭାଗରୁ ପିଇବାପାଣି ଇନ୍ଧନ ଓ ଅନ୍ୟାନ୍ୟ ସାମଗ୍ରୀ କୋଚି ବିମାନ ବନ୍ଦରରେ ପହଞ୍ଚିବା ଆରମ୍ଭ କରିଛି ଇତିମଧ୍ୟରେ ସେନାବାହିନୀ ନୌବାହିନୀ ଓ ଏନ୍ଡିଆର୍ଏଫ୍ ଜବାନମାନେ ରିଲିଫ ଓ ଉଦ୍ଧାରକାର୍ଯ୍ୟ କାରି ରଖିଛନ୍ତି ସେନାବାହିନୀ କହିଛି ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏହି ଉଦ୍ଧାରକାର୍ଯ୍ୟ କାରି ରଖିବ ଦକ୍ଷିଣ କମାଣ୍ଡ ମୁଖ୍ୟ ଲେଫ୍ଟନାଙ୍କ ଜେନେରାଲ ଡିଆର୍ ସୋନି ଥିରୁବନନ୍ତପୁରମଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ସେନା ବାହିନୀର ଡାକ୍ତରୀ ଦଳ ରାଜ୍ୟ ସରକାରଙ୍କ ସହ ମିଶି ରିଲିଫ କାର୍ଯ୍ୟ ଜାରି ରଖିବ

ମହାରାଷ୍ଟ୍ରର ଭେଷଜ ଶିକ୍ଷା ମନ୍ତ୍ରୀ ଗିରିଶ ମହାଜନଙ୍କ ନେତୃତ୍ୱରେ ଏହି ଟିମ୍ ଗତକାଲି ଦୁଇଟି ବାୟୁସେନା ବିମାନରେ ଥିରୁଭନନ୍ତପୁରମ୍ ଯାତ୍ରା କରିଥିଲେ ଔଷଧପତ୍ର ବ୍ୟତିତ ଏହି ଦଳ ବେଡ୍ସିଟ୍ ଲୁଗାପଟା ସାବୁନ ସାନିଟାରୀ ନାପକିନ ଖାଦ୍ୟପ୍ୟାକେଟ୍ ମିଲ୍କ ପାଉଡର କମ୍ବଳ ଆଦି ସାଙ୍ଗରେ ନେଇଛନ୍ତି

କର୍ଣ୍ଣାଟକ ଫୁଡ କର୍ଷ୍ଣାଟକର କୋଡାଗୁ ଜିଲ୍ଲାସ୍ଥିତ ବନ୍ୟା କ୍ଷତିଗ୍ରସ୍ତ ବିଚ୍ଛିନ୍ନାଞ୍ଚଳ ଗ୍ରାମଗୁଡ଼ିକରେ ସେନାବାହିନୀ ଓ ଜାତୀୟ ଦୁର୍ବିପାକ ସହାୟତାବାହିନୀ ଜବାନମାନେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଚଳେଇଛନ୍ତି

ଅନେକ ସ୍ଥାନରେ ଛୋଟ ପାହାଡ଼ମାନ ଧସି ଯାଇଛି ଦୂର୍ଗମ ଅଞ୍ଚଳରେ ବହୁଲୋକ ଅଟକି ରହିଥିବାର ଆଶଙ୍କା କରାଯାଉଛି ଅଟକି ରହିଥିବା ଲୋକମାନଙ୍କୁ ଠାବ କରିବା ପାଇଁ ଡ୍ରୋନ ବିମାନ ମୁତୟନ କରାଯାଇଛି ବନ୍ୟାଞ୍ଚଳରେ ରୋଗ ବ୍ୟାପିବାକୁ ରୋକିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ବେଙ୍ଗାଲୁରୁରୁ ସ୍ୱାସ୍ଥ୍ୟକର୍ମୀ ଇଞ୍ଜିନିୟର ଓ ପୌରସଂସ୍ଥାକର୍ମୀମାନେ ସଫାସୁତୁରା କାର୍ଯ୍ୟରେ ଲାଗିଛନ୍ତି ରେନ୍ ତେଲେଙ୍ଗାନା ତେଲେଙ୍ଗାନାର ବିଭିନ୍ନ ଭାଗରେ ଭୀଷଣ ବର୍ଷା କାରି ରହିବାସହ ରାଜ୍ୟର ନଦୀଗୁଡ଼ିକର ଜଳପତ୍ତନ ବୃଦ୍ଧି ପାଇଛି

ଉତ୍ତର ତେଲେଙ୍ଗାନାର ଅନେକ ସ୍ଥାନ ଓ ସମଗ୍ର ରାଜ୍ୟରେ ଭୀଷଣ ବର୍ଷା ହୋଇଛି ଇତିମଧ୍ୟରେ ରାଜ୍ୟ କର୍ତ୍ତୃପକ୍ଷ କଡ଼ା ସତର୍କତା ଜାରି କରିଛନ୍ତି ଏସସି ଡବୁବି ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନ ପାଇଁ ଇ ପ୍ରାର୍ଥୀପତ୍ର ଦାଖଲ କରିବା ସକାଶେ ଅନୁମତି ପ୍ରଦାନ କରି କୋଲ୍କାତା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କୋଲକାଟା ହାଇକୋର୍ଟ ରାୟ ବିରୁଦ୍ଧରେ ପଶ୍ଚିମବଙ୍ଗ ନିର୍ବାଚନ କମିଶନ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା

କାଠୁଆ ମାମଲାର ଜଣେ ପ୍ରମୁଖ ସାକ୍ଷୀ ତାଲିବ ହୁସେନଙ୍କ ଆବେଦନ ଉପରେ କୋର୍ଟ ଶୁଣାଣି କରିଛନ୍ତି ସେ ଅଭିଯୋଗ କରିଛନ୍ତି ତାଙ୍କର ଜଣେ ନିକଟ ସମ୍ପର୍କୀୟ ମହିଳା ତାଙ୍କ ବିରୁଦ୍ଧରେ ବଳାକାର ମାମଲା ରୁଜୁ କରିବା ପରେ ରାଜ୍ୟ ପୁଲିସ ତାଙ୍କୁ ହାକତଭିତରେ ନିର୍ଯ୍ୟାତନା ଦେଉଛନ୍ତି

ଡ୍ରଗ୍ସ ମିଟିଂ ଦେଶର ଉତ୍ତର ଭାଗରେ ଥିବା ରାଜ୍ୟଗୁଡ଼ିକ ନିଶା କାରବାର ସମସ୍ୟାକୁ ସଫଳତାର ସହିତ ଦମନ କରିବା ପାଇଁ ପଞ୍ଚକୁଳାଠାରେ ଏକ ମିଳିତ ସଚିବାଳୟ ପ୍ରତିଷ୍ଠା କରିବାକୁ ନିଷ୍ପଭି ନେଇଛନ୍ତି ଗତକାଲି ଚଣ୍ଡୀଗଡ଼ଠାରେ ସଂପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଏକାଠି ହୋଇ ଏ ସଂକ୍ରାନ୍ତୀୟ ରଣକୌଶଳ ସ୍ଥିର କରିଛନ୍ତି ପଞ୍ଜାବ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂ ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ ଅଂଶ ଗ୍ରହଣ କରିଥିଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠକ୍କର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକରେ ସାମିଲ ହୋଇଥିଲେ ବୈଠକରେ ରାଜସ୍ଥାନ ଦିଲ୍ଲୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ବରିଷ୍ଣ ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ଅଧିକାରୀମାନେ ଅଶଗ୍ରହଣ କରିଥିଲେ

ଇଣ୍ଡିଆ ଜାପାନ ଭାରତ ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା କରିବା ସକାଶେ ସାମୁଦ୍ରିକ ସହଯୋଗ ପରିସରକୁ ପ୍ରସାରିତ କରିବା ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ ଓ ଜାପାନ ସହମତ ହୋଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ତରୀୟ ବାର୍ଷିକ ବୈଠକ ପରେ ଏକ ମିଳିତ ପ୍ରେସ୍ ବିଜ୍ଞପ୍ତିରେ ଏହା କୁହାଯାଇଛି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜାପାନର ପ୍ରତିରକ୍ଷାମନ୍ତ୍ରୀ ସୁନୋରି ଓନୋଡେରା ଉଭୟ ଦେଶରେ ଶାନ୍ତି ପ୍ରତିଷ୍ଠା ତଥା ସମୃଦ୍ଧି ହାସଲ କରିବାକୁ ହେଲେ ଭାରତ ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି ବକାୟ ରହିବା ଆବଶ୍ୟକ ବୋଲି ହୃଦୟଙ୍ଗମ କରିଛନ୍ତି

ଗତକାଲି ଓ୍ୱାଶିଂଟନ୍ରୁ ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ସେ ଭାରତ ମହାସାଗର ଅଞ୍ଚଳ ପାଇଁ ଆମେରିକାର ନୀତି ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ଭାରତକୁ ଉତ୍ତମ ମିତ୍ର ରାଷ୍ଟ୍ରଭାବେ ବର୍ଷ୍ଣନା କରି ସେ କହିଛନ୍ତି ଆମେରିକାର ଜାତୀୟ ନିରାପତ୍ତା ନୀତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ୍ୱେଲ୍ସ ଆହୁରି କହିଛନ୍ତି ଏକ ପ୍ରମୁଖ ନିରାପତ୍ତା ଭାଗିଦାର ଭାବେ ଭାରତର ମାନ୍ୟତାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ବୈଠକରେ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ

ଭାରତର ସୌରଭ ଚୌଧୁରୀ ସ୍ୱର୍ଷପଦକ ବିଜୟୀ ହୋଇଥିବାବେଳେ ଅଭିଷେକ ବର୍ମା ବ୍ରୋଞ୍ଜପଦକ ବିଜୟୀ ହୋଇଛନ୍ତି

କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧ ସିଂହ ରାଠୋର ସୌରଭ ଚୌଧୁରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଅଭିଷେକ ବର୍ମାଙ୍କୁ ମଧ୍ୟ କ୍ରୀଡ଼ାମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି